ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଏହି ଅଭିଯାନର ନେତୃତ୍ୱ ଭାରତ ନେଇଥିବାରୁ ନିଜକୁ ଗୌରବାନ୍ଧିତ ମନେକରୁଛି ସେ କହିଛନ୍ତି ବାଜରା ଏକ ପ୍ରୁଷ୍ଟିକର ଖାଦ୍ୟ ଓ ଏହା କୃଷକମାନଙ୍କର ଖାଦ୍ୟସ୍କରକ୍ଷାକୁ ନିଶ୍ଚିତ କରିବ

ଜୟଶଙ୍କର ବାଙ୍ଗଲାଦେଶ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଭାରତର ପଡ଼ୋଶୀ ଦେଶ ପ୍ରଥମେ ନୀତିରେ ବାଙ୍ଗଲାଦେଶ ଶୀର୍ଷରେ ରହିଛି ଢାକାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଭାରତର ଆକୁ ଇଷ୍ଟ ନୀତିରେ ବାଙ୍ଗଲାଦେଶର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଥିବାର ସେ ଜଣାଇଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିବାର ସେ କହିଛନ୍ତି

କୋବିଡ୍ ଟ୍ୟାକ୍ଲିଙ୍ଗ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ କହିଛନ୍ତି ଭାରତ ଯେଭଳି ଭାବେ କୋବିଡ୍ ନାଇଷ୍ଟିନ୍ର ସଫଳ ମୁକାବିଲା କରିଛି ତାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନେକ ଦେଶ ସ୍ୱାଗତ କରିଛନ୍ତି ଓଡ଼ିଶାର ଏକ ସ୍ଥାନୀୟ ଟିଭି ଚ୍ୟାନେଲ୍କୁ ଭର୍ଚୁଆଲ୍ ମାଧ୍ୟମରେ ସାକ୍ଷାତକାର ଦେଇ ସେ କହିଛନ୍ତି ଭାରତ କୋବିଡ୍ର ସଫଳ ମୁକାବିଲା କରିବା ସହ ଏ କ୍ଷେତ୍ରରେ ଅଭ୍ରୁତପୂର୍ବ ସଫଳତା ହାସଲ କରିଛି ଆମ ସମ୍ଭାଦଦାତା ଜଣାଇଛନ୍ତି କୋବିଡ୍ ସଂକ୍ରମଣର ପ୍ରାର ପଦକ୍ଷେପମାନ ଗ୍ରହଣ କରିଥିଲା ତାହାର ଉଲ୍ଲେଖ କରି ସେ କହିଛନ୍ତି ଭୂତାଣୁ ସଂକ୍ରାନ୍ତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଜ୍ଞପ୍ତି ଜାରି କରିବାର ମାତ୍ର ଅଳ୍ପ କିଛି ଦିନ ଭିତରେ ଭାରତ ସମଗ୍ର ଦେଶରେ କଟକଣାମାନ ଲାଗୁ କରିଥିଲା ଏହାସହିତ ବିମାନ ବନ୍ଦରଗୁଡ଼ିକର ପ୍ରବେଶପଥରେ କଡ଼ା ଯାଞ୍ଚ୍ ବ୍ୟବସ୍ଥା ଆରନ୍ତ କରାଯାଇଥିଲା ମନ୍ତ୍ରୀ କହିଛନ୍ତି ଲକ୍ଡାଉନ୍ ସମ୍ପନ୍ଧରେ ଶୀଘ୍ର ନିଷ୍କଭି ନିଆଯିବାଠାରୁ ଆରମ୍ଭ କରି କୋବିଡ୍ ସଂକ୍ରମଣକୁ ରୋକିବା ପାଇଁ ନମୁନା ପରୀକ୍ଷା ଦ୍ରୁତ ଚିକିତ୍ସା ଓ ପ୍ରତିଷେଧକ ବାହାର କରିବା ଭଳି ପ୍ରାୟ ସବୁ କ୍ଷେତ୍ରରେ ଭାରତ ଖୁବ୍ କମ୍ ସମୟ ମଧ୍ୟରେ ସଫଳତା ହାସଲ କରିଛି

ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ପ୍ରତିଷେଧକର ସୁରକ୍ଷା ସଫଳତା ଓ ସଠିକତା ସହ କୌଣସି ସାଲିସ କରାଯାଇ ନାହିଁ

ଶିଳ୍ପ ଓ ବାଶିଜ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ ଏଥିରୁ ଭାରତ ବିଶ୍ୱର ପୁଞ୍ଜିନିବେଶକାରୀମାନଙ୍କ ପାଇଁ ସବୁଠୁ ଆକର୍ଷଣୀୟ ସ୍ଥାନ ଥିବାର ସ୍ୱଷ୍ଟ ପ୍ରମାଣ ମିଳୁଛି ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଯୋଗୁଁ ଦେଶ ମଧ୍ୟକୁ ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି ପାଇଛି ସରକାର ନୀତିରେ ଅନେକ ସଂସ୍କାର ଆଣିଛନ୍ତି ଓ ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି ଏହାଛଡ଼ା ଭାରତରେ ସହଜରେ ବ୍ୟବସାୟ କରିବା ପାଇଁ ସରକାର ସମସ୍ତ ସନ୍ତାବ୍ୟ ସହଯୋଗ ଯୋଗାଇଛନ୍ତି ଭିପି ଆଇଆଇଟି ଉପରାଷ୍ଟପତି ଭେଙ୍କିୟାନାଇଡ଼ କହିଛନ୍ତି ଲୋକମାନଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଯଥାସ୍ୟବ ବ୍ୟବହାର କରାଯିବା ଉଚିତ ଦେଶର ବିକାଶରେ ବୈଷୟିକ ଜ୍ଞାନ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି ବୋଲି ସେ କହିଛନ୍ତି ଏ କ୍ଷେତ୍ରରେ ଯୁବସମାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି ଶିକ୍ଷା କ୍ଷେତ୍ର ଓ ଶିଳ୍ପକ୍ଷେତ୍ର ମଧ୍ୟରେ ଘନିଷ୍ଠ ସଂପର୍କ ସ୍ଥାପନ ଦିଗରେ କାର୍ଯ୍ୟ କରାଯିବା ଆବଶ୍ୟକ ଶ୍ରୀ ନାଇଡୁ କହିଛନ୍ତି ଭାରତର ଏକ ଗୌରବମୟ ଇତିହାସ ଥିଲା ସେ କହିଛନ୍ତି ଭାରତକୁ ଦିନେ ବିଶ୍ୱଗୁରୁ ବୋଲାଯାଉଥିଲା

ମାଣ୍ଡବିୟ ଚବାହର୍ ପୋର୍ଟ୍ ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ମାଣ୍ଡବିୟ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ସମୟରେ ବିଭିନ୍ନ ଦେଶକୁ ମାନବୀୟ ସହାୟତା ଯୋଗାଇବା ପାଇଁ ଚବାହର ବନ୍ଦର ମହତ୍ୱପୂର୍ଣ୍ଣ ଭୂମିକା ନେଇଛି ଭାରତୀୟ ସାମୁଦ୍ରିକ ଶିଖର ବୈଠକ ଅବସରରେ ଚବାହର ଦିବସ ଉପରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଚବାହର ବନ୍ଦର ଆଫ୍ଗାନିସ୍ତାନ ଓ ମଧ୍ୟଏସୀୟ ଦେଶଗୁଡ଼ିକୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହ ବାଶିଜ୍ୟ କାରବାର କରିବାରେ ସହୟତା କରିଛି ସେ କହିଛନ୍ତି ଭାରତ ଚବାହର ବନ୍ଦର ଜରିଆରେ ଆଫଗାନିସ୍ତାନକୁ ଗହମ ପଠାଇ ପାରିଥିଲା ସେ ପୁଣି କହିଛନ୍ତି ଆନ୍ତର୍ଜାତିକ ଉତ୍ତର ଦକ୍ଷିଣ ପରିବହନ କରିଡ଼ର ମଧ୍ୟରେ ଚବାହର ବନ୍ଦରକୁ ସାମିଲ କରିବାକୁ ଭାରତ ପ୍ରସ୍ତାବ ଦେଇସାରିଛି ଜାବଡେକର ଇପର୍ତି ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର ସରକାରଙ୍କ ବିଜନର କାର୍ଯ୍ୟକାରିତା ପାଇଁ ଏକ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବାକୁ ଭାରତୀୟ ପ୍ଲାଏଉଡ୍ ଶିଳ୍ପ ଗବେଷଣା ଓ ତାଲିମ୍ ପ୍ରତିଷ୍ଠାନକୁ କହିଛନ୍ତି

ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା କ୍ରିଜ୍ରେ ଅଛନ୍ତି ପୂର୍ବରୁ ସୁବମନ୍ ଗିଲ୍ କୌଣସି ରନ୍ ସଂଗ୍ରହ ନକରି କ୍ଜେମ୍ବ ଆଶ୍ରସନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ